ସେ କହିଛନ୍ତି ଏବେ ଭାରତର କୃଷି ଏବଂ କୃଷକ ପଛରେ ନାହାନ୍ତି ବିଶ୍ୱର ବଡବଡ ଦେଶଗୁଡ଼ିକରେ କୃଷକମାନଙ୍କୁ ଯେଉଁ ଆଧୁନିକ ସୁବିଧା ମିଳୁଛି ତାହା ଏବେ ଭାରତର କୃଷକମାନଙ୍କୁ ମିଳିବା ସହଜ ହୋଇଛି

ଏହି ଅବସରରେ କାରଖାନା କ୍ଷମତାର ଶତପ୍ରତିଶତ ବ୍ୟବହାର କରିବା ଉପରେ କେନ୍ଦ୍ରମନ୍ତୀ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି

ସେ କହିଛନ୍ତି ପ୍ରଥମ ଦୁଇଦିନ କେବଳ ସେବାୟତଙ୍କ ପରିବାରକୁ ଦର୍ଶନ ପାଇଁ ଅନୁମତି ମିଳିବ ଏହାପରେ ପୁରୀ ସହରବାସୀଙ୍କୁ ପର୍ଯ୍ୟାୟକ୍ରମେ ସମୟ ଆବଙ୍କନ କରାଯାଇ ଦର୍ଶନ ସୁବିଧା ମିଳିବ ବୋଲି ସେ କହିଛନ୍ତି